ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାଠାରେ ନେତାଜୀଙ୍କ ଉପରେ ଏକ ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି

କ୍ୟାବିନେଟ ଡିଜିସନ କେନ୍ଦ୍ର କ୍ୟାବିନେଟ୍ ସାମଗ୍ରୀ ଓ ସେବାକର ଆପେଲେଟ୍ ଟ୍ରିବ୍ୟୁନାଲ୍ର ଜାତୀୟ ଖଣ୍ଡପୀଠ ସୂଷ୍ଟିକୁ ଅନୁମୋଦନ କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଇଲେକ୍ଟ୍ରୋନିକ୍ୱ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏହି ବେଞ୍ଚ ନୂଆଦିଲ୍ଲୀରେ ସ୍ଥାପିତ ହେବ ଦିଲ୍ଲୀ ମେଟ୍ରୋ କରିଡର୍ ଦିଲ୍ଲୀସାଦ ଗାର୍ଡ୍ନ ଠାରୁ ଗାକ୍କିଆବାଦର ନୂଆ ବସ୍ ଆଡ୍ଡା ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ଘରକରଣା କାର୍ଯ୍ୟ ପାଇଁ ଶ୍ରମିକମାନଙ୍କର ନିଯୁକ୍ତି ଉପରେ ସହଯୋଗ ଲାଗି ଭାରତ ଓ କୁଏତ ମଧ୍ୟରେ ଏକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରକୁ କ୍ୟାବିନେଟ ଅନୁମୋଦନ କରିଛି କୁଏତ୍ରେ ଘରକରଣା କାର୍ଯ୍ୟରେ ମୁତୟନ ଭାରତୀୟ ଶ୍ରମିକମାନଙ୍କୁ ସୁରକ୍ଷା ଦେବାରେ ଏହା ସାହାଯ୍ୟ କରିବ

ଏହି ପ୍ରସ୍ତାବିତ ସଂଶୋଧନ ସ୍ୱୟଂ ଶାସିତ ପରିଷଦର କ୍ଷମତା ବୃଦ୍ଧି କରିବ ଏହା ଆସାମ ମେଘାଳୟ ଓ ତ୍ରିପୁରାର ସ୍ୱଂୟ ଶାସିତ କିଲ୍ଲା ପରିଷଦଗୁଡିକୁ ଅଧିକ କ୍ଷମତା ପ୍ରଦାନ କରିବ

ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ଇଣ୍ଡିଆନ ନ୍ୟାସନାଲ ଆର୍ମି ଗଠନ କରିଥିଲେ ଯାହା ଆଜାଦ ହିନ୍ଦ୍ ଫୌଜ ନାମରେ ପରିଚିତ ଥିଲା ଏହି ଅବସରରେ ଦେଶର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ନେତାଜୀଙ୍କ ଜନ୍ମସ୍ଥାନ କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ପାର୍ଲାମେଷ୍ଟର ସେଣ୍ଟ୍ରାଲ ହଲ୍ରେ ନେତାଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେମାନଙ୍କ ମଧ୍ୟରେ ବିଜେପି ନେତା ଏକେ ଆଡଭାନୀ କଂଗ୍ରେସ ନେତା ଗୁଲାବ ନବୀ ଆଜାଦ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ଅଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାଠାରେ ସୁଭାଷ ଚନ୍ଦ୍ରବୋଷ ସଂଗ୍ହାଳୟକ୍ତ ଉଦ୍ଘାଟନ କରିଛନ୍ତି

ସେଗୁଡ଼ିକ ମଧ୍ୟରେ କାଠ ନିର୍ମିତ ଚୌକି ନେତାଜ୍ଞୀଙ୍କ ଦ୍ୱାରା ବ୍ୟବହୃତ ଖଣ୍ଡା ପଦକ ବ୍ୟାଚ୍ ପୋଷାକ ଓ ଆଏନ୍ଏ ସମ୍ବନ୍ଧୀୟ ବହୁ ଜିନିଷ ରହିଛି

ସେହି ସଂଗ୍ରହାଳୟରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ଯବାନମାନଙ୍କର ବୀରତ୍ୱ ସାହସିକତା ଓ ବଳିଦାନର ତଥ୍ୟମାନ ରହିଛି

ସେହି ସଂଗ୍ରହାଳୟରେ ଯୁଦ୍ଧରେ ପ୍ରାଶବଳୀ ଦେଇଥିବା ଯବାନମାନଙ୍କ ବଳିଦାନ ସମେତ ଅନେକ ତଥ୍ୟ ରହିଛି ପ୍ରଧାନମନ୍ତ୍ରୀ ଦୃଶ୍ୟକଳା ସଂଗ୍ରହାଳୟକୁ ମଧ୍ୟ ଗସ୍ତ କରିଛନ୍ତି ଷୋଡ଼ଶ ଶତାବ୍ଦୀରୁ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଭାରତୀୟ କଳା ଉପରେ ଏହି ସଂଗ୍ରହାଳୟରେ ମୂଲ୍ୟବାନ ଜିନିଷମାନ ରହିଛି ସେହିସବୁ ସଂଗ୍ରହାଳୟ ଲାଲ୍କିଲ୍ଲା ମଧ୍ୟରେ ରହିଛି ନେତାଜୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ କେନ୍ଦ୍ର ସରକାର ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରସ୍ ଦ୍ୱୀପକୁ 'ନେତାଜ୍ଞୀ ସୁଭାଷ ଚନ୍ଦ୍ର ଦ୍ୱୀପ' ନାମରେ ନାମିତ କରିଛନ୍ତି

ସେ କହିଛନ୍ତି ବିଜେପି ଏହାର କର୍ମୀମାନଙ୍କର ଇଚ୍ଛା ଅନୁସାରେ ନିଷ୍କ୍ତି ନିଏ ଏବଂ ଏହା ହେଉଛି ଏକମାତ୍ର ଦଳ ଯାହା ପ୍ରକୃତରେ ଗଣତାନ୍ତିକ ପରମ୍ପରାକୁ ପାଳନ କରିଆସୁଅଛି ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ଦିଂ ମାଧ୍ୟମରେ ବାରମତି ଗଡଚିରୋଲି ହିଙ୍ଗୋଲି ନାନ୍ଦେଡ୍ ଓ ନନ୍ଦୁରବାରର ବିଜେପି କର୍ମୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ଗରିବ ଲୋକମାନଙ୍କୁ ସୁବିଧା ପହଞ୍ଚାଇବା ପାଇଁ ଏହି ନିଷ୍ପଭି ନିଆଯାଇଛି ଓ ଅନୁସ୍ତଚିତ କାତି ଓ ଉପକାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ମିଳୁଥିବା ସଂରକ୍ଷଣରେ କକିଣସି ଆଞ୍ଚ ନ ଆଣି ଏହି ସଂରକ୍ଷଣ ଯୋଗାଇ ଦିଆଯିବ ବାର୍ତ୍ତାଳାପ ସମୟରେ ସେ କହିଛନ୍ତି ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ଅନେକ ପଦକ୍ଷେପ ଗ୍ରହଣ କରିଛି ଯାହା ସେମାନଙ୍କର ଜୀବନଶୈଳୀ ସହଜ କରିବ

ଦେଶରେ ମାଓବାଦୀ ଉପରେ ବିକାଶ ଅଧିକ ପ୍ରଭାବଶାଳୀ ହୋଇପାରିଛି

ଏହି ସନ୍ତାସବାଦୀମାନେ ଲସ୍କର ଗୋଷ୍ଠୀର ବୋଲି ଜଣାପଡିଛି ସେମାନଙ୍କର ଚିହ୍ନଟ କରାଯାଉଥିବା ବିଷୟ ନିରପତ୍ତା ସୂତ୍ରରୁ କଣାପଡିଛି ଆଜି ଅପରାହ୍ନରେ ବାରମୁଲା ଗାଁରେ ନିରାପଭାବାହିନୀର ମିଳିତ ଦଳ ଏବଂ ସନ୍ତାସବାଦୀମାନଙ୍କ ମଧ୍ୟରେ ଭୀଷଣ ଗ୍ରଳିଗୋଳା ବିନିମୟ ହୋଇଥିଲା ସନ୍ତ୍ରାସବାଦୀମାନେ ଲୁଚି ରହିଥିବାର ଖବର ମିଳିବା ପରେ ଜାମ୍ମୁ କାଶ୍ମୀର ପୁଲିସ ସିଆରପିଏଫ ଏବଂ ସେନାବାହିନୀର ଦ୍ୱାରା ଏହି ଖାନତଲାସୀ ଆରମ୍ଭ ଅଭିଯାନ ହୋଇଥିଲା ନିରାପତ୍ତା ବାହିନୀ ସେଠାରେ ପହଞ୍ଚବା ପରେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ସେହି ଅଞ୍ଚଳରେ ପୁଲିସର ଖାନତଲାସୀ ଅଭିଯାନ କାରି ରହିଛି ଇସି ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ପୂର୍ବରୁ ଆସାମର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଛି ମୁଖ୍ୟ ନିର୍ବାଚନ ଅଧିକାରୀ ମୁକେଶ ସାହୁ କହିଛନ୍ତି ଗତକାଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ନିର୍ବାଚନ କମିଶନ ରାଜ୍ୟର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି ଏହି ଅବସରରେ ସେଠାରେ ଡିକିପି ଓ ଅନ୍ୟ ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ ଏହି ସମୟରେ ରାଜ୍ୟର ଆଇନଶ୍ରଙ୍ଖଳା ପରିସ୍ଥିତିର ମଧ୍ୟ ଆଲୋଚନା କରାଯାଇଛି ଆସାମ ସମେତ କମିଶନ ଆଉ କିଛି ରାଜ୍ୟର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି କଂଗ୍ରେସ ପ୍ରିୟଙ୍କା ବାଡ୍ରା ପୂର୍ବ ଉତ୍ତରପ୍ରଦେଶ ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ପଣ୍ଢିମ ଉତ୍ତରପ୍ରଦେଶ ପାଇଁ ପାର୍ଟି ସାଧାରଣ ସମ୍ପାଦକଭାବେ ନିଯୁକ୍ତ ହୋଇଥିବାବେଳେ କେସି ବେଣୁଗୋପଳ କଂଗ୍ରେସର ସାଂଗଠନିକ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି କଂଗ୍ରେସ ସଭାପତି ରାହୁଳ ଗାନ୍ଧି ସେମାନଙ୍କୁ ନିଯୁକ୍ତ କରିଛନ୍ତି ଏକ ଇସ୍ତାହାରରେ କଂଗ୍ରେସ କହିଛି ବରିଷ୍ଣ ନେତା ଗୁଲାମ ନବୀ ଆଜାଦ୍ ହରିୟାଣା ପାଇଁ ଏଆଇସିସି ସାଧାରଣ ସମ୍ପାଦକଭାବେ ନିଯୁକ୍ତ ହୋଇଛନ୍ତି ବିଜେପି ପାତ୍ର ବିଜେପି ନେତା ସମ୍ଭିତ ପାତ୍ର କହିଛନ୍ତି ପୂର୍ବ ଉତ୍ତରପ୍ରଦେଶ ପାଇଁ ପ୍ରିୟଙ୍କା ବାଡ୍ରାଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯିବାରୁ ରାହୁଲଗାନ୍ଧୀ ପ୍ରତ୍ୟେକ ସ୍ତରରେ ବିଫଳ ହୋଇଛନ୍ତି ବୋଲି ସ୍ୱଷ୍ଟ ହୋଇଛି ସେ କହିଛନ୍ତି ବିଜେପି ଏବଂ କଂଗ୍ରେସ ନୀତି ସମ୍ପୂର୍ଣ୍ଣ ଭିନ୍ନ ସେ ବିଜେପି ଏକ ବଡ ପରିବାର ସଦୂଶ ହୋଇଥିବାବେଳେ କଂଗ୍ରେସ କେବଳ ଗୋଟିଏ ପରିବାର ବୋଲି ସମସ୍ତେ ଜାଣନ୍ତି

ଭାରତୀୟ ଟିମ୍ର ବ୍ୟାଟିଂ ଆରମ୍ଭ ବେଳେ ଖରାପ ଆଲୋକ ଯୋଗୁଁ ଖେଳ ଅଧଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା

ବ୍ୟାଡମିଣ୍ଟନ ଜାକର୍ତ୍ତାରେ ଅନୁଷ୍ଠିତ ଇଣ୍ଡୋନେସିଆା ମାଷ୍ଟର୍ସ ମହିଳା ସିଙ୍ଗଲ୍ସରେ ଭାରତର ସାଇନା ନେହୱାଲ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି

ପୁରୁଷ ଓ ମହିଳା ସିଙ୍ଗଲ୍ସରେ କିଦାୟି ଶ୍ରୀକାନ୍ତ ପାର୍ଚପାଲି କାଶ୍ୟପ ଏବଂ ପିଭି ସିନ୍ଧୁ ସେମାନଙ୍କର ଅଭିଯାନ ଆରମ୍ଭ କରିବେ